ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଭାରତ ପେଟ୍ରୋଲିୟମ୍ ନିଗମ ଲିମିଟେଡ୍ ଭାରତୀୟ ଶିପିଙ୍ଗ୍ ନିଗମ ଭାରତୀୟ କଣ୍ଟେନର୍ ନିଗମ ଉତ୍ତର ପୂର୍ବାଞ୍ଚଳ ବିଦ୍ୟୁତ୍ ଶକ୍ତି ନିଗମ ଲିମିଟେଡ୍ ଓ ତେହରି କଳବିଦ୍ୟୁତ୍ ବିକାଶ ନିଗମରୁ ପୁଞ୍ଜି ପ୍ରତ୍ୟାହାରକୁ ଅନୁମୋଦନ କରିଛି ଗତାକାଲି କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ଭାଦିକମାନଙ୍କୁ କହିଛନ୍ତି ଆସାମର ନୁମାଲିଗଡ଼ ଶୋଧନାଗାରରୁ ସରକାର ତାଙ୍କର ଅଂଶଧନ ବିକ୍ରି କରିବେ ନାହିଁ କିନ୍ତୁ ବେସରକାରୀକରଣ ପୂର୍ବରୁ ଏହାକୁ ବିପିସିଏଲ୍ରୁ ଅଲଗା କରାଯିବ ଓ ଅନ୍ୟ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଏହାକୁ ରଖାଯିବ

ଏହାର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ମୋଟାମୋଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତଦାରଖ କରିବାକୁ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଲେହ୍ଠାରେ ଜାତୀୟ ସୋୱା ରିଗ୍ପା ପ୍ରତିଷ୍ଠାନ ସ୍ଥାପନ କରି ସୋୱା ରିଗ୍ପା ଚିକିତ୍ସା ପଦ୍ଧତିର ବିକାଶ କରିବାକୁ ସରକାର ଚାହାନ୍ତି ଏହାଛଡ଼ା ଲଦାଖ୍ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ସଂସ୍କୃତିର ବିକାଶ ମଧ୍ୟ ଏନ୍ଆଇଏସ୍ଆର ସ୍ଥାପନର ଅନ୍ୟତମ ଲକ୍ଷ୍ୟ ଏହି ଅନୁଷ୍ଠାନ ସୋୱା ରିଗ୍ପା ଛାତ୍ରଛାତ୍ରୀମାନଙ୍କପାଇଁ ସୁଯୋଗ ସୃଷ୍ଟି କରିବ ସୋୱା ରିଗ୍ପା ଏକ ପାରମ୍ପରିକ ଚିକିତ୍ସା ପଦ୍ଧତି ଯାହା ହିମାଳୟ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ ଏହି ଚିକିହା ପଦ୍ଧତି ସକ୍କିମ୍ ଅରୁଣାଚଳ ପ୍ରଦେଶ ଦାର୍କିଲିଂ ହିମାଚଳ ପ୍ରଦେଶ ଓ ଲଦାଖ୍ରେ ବେଶ୍ ଲୋକପ୍ରିୟ ବର୍ତ୍ତମାନ ଏହା ସାରା ଦେଶରେ ଉପଲହ୍ଧ ହେବ

ପ୍ରସ୍ତାବିତ ବିଲ୍ରେ ବିପଜନକ ପଦାର୍ଥଗୁଡ଼ିକର ବ୍ୟବହାରକୁ ଏଥିରେ ନିଷେଧ କରିବାର ବ୍ୟବସ୍ଥା ଅଛି ଏହା ସମସ୍ତ ଜାହାଜ ପାଇଁ ଲାଗୁ କରାଯିବ ନ୍ତିଆ ଜାହାଜଗୁଡ଼ିକ ପାଇଁ ଏହି ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ ହେବାଠାରୁ ଲାଗୁ ହେବ

ପିଏମ୍ କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆକାଉଣ୍ଟାଣ୍ଟସ୍ ଜେନେରାଲ୍ ଓ ଡେପୁଟି ଆକାଉଣ୍ଟାଣ୍ଟ୍ସ୍ ଜେନେରାଲ୍ମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମାଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ଏହାପରେ ସେ କମ୍ପ୍ରୋଲର୍ ଓ ଅଡିଟର୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଉଦ୍ବୋଧନ ଦେବେ

ଲକ୍ଷ୍ରୌର ଗୋମତୀ ନଗର ଥାନାରେ ତାଙ୍କ ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜୁ ହୋଇଛି

ସମସ୍ତ ଅଭିଯୁକ୍ତ ଅଫିସର ଗ୍ରହରକ୍ଷୀମାନଙ୍କର ଦସ୍ତଖତରେ ଜାଲିଆତି କରି ସେମାନଙ୍କ ନାମରେ ବେତନ ନେଇଥିବାର ଅଭିଯୋଗ ହୋଇଥିଲା ଏହି ଦୁର୍ନୀତି ବିଷୟରେ କଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେହି ଅଫିସରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୂଚନା ବିଭାଗର ଉପଦେଷ୍ଟା ସଲଭ୍ ମଣି ତ୍ରିପାଠୀ କହିଛନ୍ତି ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ନ ଦେବାପାଇଁ ରାଜ୍ୟ ସରକାରଙ୍କ ନୀତିର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି

ଇସି ଝାଡ଼ଖଣ୍ଡ ଝାଡଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ

ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡାଙ୍କୁ ନେତୃତ୍ୱରେ ନିର୍ବାଚନ କମିଶନ୍ ଦଳ ଗତକାଲି ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ ସେହି ବୈଠକରେ ରାଜ୍ୟ ମୁଖ୍ୟ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ ଆଇନର ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକର ମୁଖ୍ୟମାନେ ଥିଲେ ଗତକାଲି ନିର୍ବାଚନ କମିଶନ୍ ଦଳ ବିଭିନ୍ନ ରାଜନୈତିକ ଦଳ ଓ ରାଜ୍ୟ ପ୍ରଶାସନ ସହ ବୈଠକମାନ କରିଥିଲେ ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବଡ଼ ବନ ଦଳଗୁଡ଼ିକର ତୁଙ୍ଗ ନେତାମାନେ ର୍ୟାଲିମାନ ଆରମ୍ଭ କରିଛନ୍ତି

ଜଷ୍ଟିସ୍ ଏମ୍ଭି ରମନାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସିଲିସିଟର ଜେନେରାଲ୍ ତୁଷାର ମେହେତାଙ୍କୁ ଏହା କହିଛନ୍ତି କଟକଣା ବିରୁଦ୍ଧରେ ଆବେଦନକାରୀମାନେ ଯେଉଁ ପ୍ରଶ୍ର ଉଠାଉଛନ୍ତି ସେସବୁର ଜବାବ୍ ଦେବାପାଇଁ ଖଣ୍ଡପୀଠ ତାଙ୍କୁ କହିଛନ୍ତି ଖଣ୍ଡପୀଠରେ ଆର୍ ସୁବାସ ରେଡ୍ରୀ ଓ ବିଆର୍ ଗବାଇ ସଦସ୍ୟ ଅଛନ୍ତି ଜନ୍ମୁ କାଶ୍ମୀରରେ ଚଳପ୍ରଚଳ ଓ ପ୍ରେସ୍ ଉପରେ ଲାଗୁ କରାଯାଇଥିବା କଟକଣାଗୁଡ଼ିକ ସମ୍ପନ୍ଧୀୟ ଆବେଦନଗୁଡ଼ିକ ମଧ୍ୟରୁ ଦୁଇଟି ଆବେଦନର ସ୍ୱପ୍ରିମ୍କୋର୍ଟ ଶ୍ରଣାଣି କରିଛନ୍ତି

ଆବଶ୍ୟକସ୍ଥଳେ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଉପରାଜ୍ୟପାଳ କହିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷାବେଳେ ଉପରାଜ୍ୟପାଳ ଏହି ନିର୍ଦ୍ଦେଶ କାରି କରିଚ୍ଛନ୍ତି

ଏହି ଅବସରରେ ସେଠାରେ ଉଭୟ ଭାରତ ଓ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପର ବହୁ ତାରକା ଉପସ୍ଥିତ ଥିଲେ ଚଳଚ୍ଚିତ୍ର ଉହବର ସୁବର୍ଣ୍ଣ ଜୟନ୍ତୀକୁ ଉଦ୍ଘାଟନ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଭାରତ ଚଳଚ୍ଚିତ୍ର କ୍ଷେତ୍ରରେ ବିଶ୍ୱରେ ଏହାର ସ୍ଥିତି ମଜବୁତ୍ କରିଛି ସେ କହିଛନ୍ତି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ବିଶ୍ୱର କୋଣ ଅନୁକୋଶରେ ଦର୍ଶକମାନେ ଦେଖୁଛନ୍ତି ଓ ଦିନକୁ ଦିନ ଏହାର ଲୋକପ୍ରିୟତା ବୂଦ୍ଧି ପାଉଛି ଶ୍ରୀ ଜାବ୍ଡେକର କହିଛନ୍ତି ଭାରତରେ ଚଳଚ୍ଚିତ୍ର ଶୁଟିଂ ପାଇଁ ସରକାର ଏକକ ବ୍ୟବସ୍ଥା ସ୍ଥାପନ କରିଛନ୍ତି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେ ଚଳଚ୍ଚିତ୍ର ଶିଳ୍ପକୁ ଅନୁରୋଧ କରିଛନ୍ତି

ଶ୍ରୀ ଜାବ୍ଡେକର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଏହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅମିତାଭ୍ ବଚନ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ୍ ସୁପିୟୋ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ତଥ୍ୟ ଓ ପ୍ରସାଣ ବିଭାଗ ସଚିବ ଅମିତ୍ ଖରେ ଓ ଚଳଚ୍ଚିତ୍ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଥିପାଇଁ ତାଙ୍କ ପ୍ରତି ଲାଗୁ ହେଉଥିବା ସୁରକ୍ଷା ଯୋଗୁଁ ତାଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଛି ଶ୍ରୀ ଗୋତାବୟଙ୍କ ବିରୁଦ୍ଧରେ ଅର୍ଥ ଆତ୍କସାତ୍ର ଅଭିଯୋଗ ଥିଲା ଏକ ସ୍ଥାୟୀ ସ୍ୱତନ୍ତ୍ର ହାଇକୋର୍ଟ ଗୋତାବୟଙ୍କୁ ମୁକ୍ତ କରିଛନ୍ତି